ବିଭିନ୍ନ କାରଣ ଯୋଗୁଁ ଗତ କିଛିଦିନ ହେବ ରାଜ୍ୟରେ ପିଆଜ ଦର ଆକାଶଛୁଆଁ ହୋଇଥିବାବେଳେ ଖାଉଟି ଏ ନେଇ ହନ୍ତସନ୍ତ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି

ସେହିଭଳି ସ୍ଥାୟୀ ଭାବରେ ଉର୍ଜାର ବିକାଶ କରିବା ସରକାରଙ୍କର ପ୍ରାଥମିକତା ବୋଲି ସେ କହିଛନ୍ତି

ସେ କହିଛନ୍ତି ଆଗାମୀ ଦଶକରେ ଭାରତ ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ରବିଦ୍ଦ ହେବ

ସରକାର ଅବଶିଷ୍ ଗୃହ ନିର୍ମାଣ କରି ଯୋଗାଇ ଦେବେ ବୋଲି ଗୃହ ଓ ନଗର ଉନ୍ୟୟନ ମନ୍ତୀ ପ୍ରତାପ ଜେନା କହିଛନ୍ତି

ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପ୍ରକ ସାରିବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି